ବିଧାନସଭା ଦାମରାଉତ ରାକନୀତିକ ଘଟଶାକ୍ରମେ ପୂର୍ବତନ ମନ୍ତୀ ତଥା ବିଜେଡ଼ି ସଦସ୍ୟ ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଆଜି ବିଧାନସଭାରେ ତାଙ୍କର ବସିବା ଆସନରେ ପରିବର୍ଉନ କରାଯାଇଛି

ଏଥିରେ ପ୍ରଧାନମନ୍ତୀଙ୍କ ଗସ୍ତକୁ ସଫଳ କରିବା ନେଇ ମନ୍ତୀ ଶ୍ରୀ ପ୍ରଧାନ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିଥିଲେ

କିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଭିଭିପାଟ୍ ଯାଞ ଆର ହୋଇଛି

ଏହି ଯାଞ ସମୟରେ କଂଗ୍ରେସ ବିଜେପି ଓ ବିଜେଡ଼ିର ବହୁ ନେତା ଏବଂ ଗଶମାଧ୍ଧମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ସୂଚନାଯୋଗ୍ୟ ଯେ ପୂର୍ବରୁ ଉପକିଲ୍ଲାପାଳମାନଙ୍କୁ ଏ ସଂପର୍କରେ ତାଲିମ ଦିଆଯାଇଥିଲା

ସେଠାରେ ବିଭିନ୍ନ ଶ୍ରମିକ ସଂଗଠନ ଶିକ୍ଷାନୁଷ୍ଠାନ ଓ ବିଭିନ ବିଭାଗ ପକ୍ଷରୁ ବିଶ୍ୱକର୍ମାପୂକା ପାଳନ କରାଯାଉଛି

ସେମାନଙ୍କୁ ଚିକିହା ପାଇଁ ଡାକ୍ତରଖାନାକୁ ପଠାଯାଇଛି

ତା ନାମରେ ପୂର୍ବରୁ ଓଡିଶା ଓ ଛତିଶଗଡରେ ମାଓ ସଂକ୍ରାନ୍ତୀୟ ଏକାଧିକ ମାମଲା ରହିଛି

ବାଘୁରୀ ସୁନ୍ଦରୀର ଆକ୍ରମଣରେ ଏହି ମହିଳାଙ୍କର ମୃତ୍ୟୁ ଅଭିଯୋଗ ହୋଇଥିଲା ଏଥିରେ ଉଉ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ବହୁ ଗାଡି ପୋଡି ଦେବା ସହ ପପ୍ପାସର ଫରେଷ ଅଫିସରେ ବ୍ୟାପକ ଭଙ୍ଗାରୁଜା କରିଥିଲେ